ପିଏମ୍ କୟପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜୟପୁରଠାରେ କେନ୍ଦ୍ର ସରକାର ଓ ରାଜସ୍ଥାନ ସରକାରଙ୍କ ବିଭିନ୍ନ ମୁଖ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ବାର୍ଭାଳାପ କରିବେ

ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରାୟ ଆଡ଼େଇ ଲକ୍ଷ ହିତାଧିକାରୀ କୟପୁରଠାରେ ଏକାତ୍ରିତ ହୋଇଛନ୍ତି ଆମ ସମ୍ଭାଦଦାତା କଣାଇଛନ୍ତି ଉଜ୍ୱଳା ଯୋଚ୍ଚନା ଏମ୍ୟୁଡିଆର୍ଏ ଯୋଜନା ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଳ ସ୍ୱାବଲମ୍ଘନ ଅଭିଯାନ ସମେତ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କର ଅଭିଜ୍ଞତା ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ଅଡିଓ ଭିଜୁଆଲ୍ କାର୍ଯ୍ୟକ୍ରମ ଉପସ୍ଥାପନ କରାଯିବ ଶ୍ରୀ ମୋଦି ଆଜମେରଠାରେ ସଡ଼କ ପ୍ରକଳ୍ପ ଜଳଯୋଗାଣ ପ୍ରକଳ୍ପ ଓ ଭିଲ୍ୱାରା ବିକାନେର୍ ହନୁମାନଗଡ଼ ସିକର ଏବଂ ମାଉଣ୍ଟ୍ ଆବୁ ନର୍ଦ୍ଦମା କଳ ନିଷ୍କାସନ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିବେ ବୁନ୍ଦି ବିକାନେର୍ ଓ ଆକମେରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନସ୍ଥ ପ୍ରକଳ୍ପଗୁଡ଼ିକର ସେ ଭିଭିପ୍ରସ୍ତର ସ୍ଥାପନ କରିବେ ଗତକାଲି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି ଯୋଜନାଗୁଡ଼ିକରୁ ଉପଯୁକ୍ତ ଲୋକମାନେ ଉପକୃତ ହେଉଛନ୍ତି ମୋଦି ଭୁଟାନ୍ ପିଏମ୍ ଭାରତ ଓ ଭୁଟାନ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧିପାଇଁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ୍ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ୍ ଟବ୍ଗେଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲାରେ ଅନୁଷ୍ଠିତ ବୈଠକରେ ଦୁଇ ଦେଶର ଜନସାଧାରଣଙ୍କ ମଙ୍ଗଳପାଇଁ ଦ୍ୱିପକ୍ଷୀୟ ଭାଗିଦାରୀ ସମ୍ପର୍କକୁ ଆହୁରି ଅଧିକ ଉଚ୍ଚସ୍ତରକୁ ନେଇଯିବାକୁ ସେମାନେ ଏକମତ ହୋଇଚନ୍ତି ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃଭିରେ କୁହାଯାଇଛି ଦୁଇ ନେତା ଅନେକ ଦ୍ୱିପକ୍ଷୀୟ ଓ ଆନ୍ତର୍ଜାତିକ ବିଷୟରେ ଆଲୋଚନା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଏକ ବନ୍ଧୁ ଓ ପଡ଼ୋଶୀ ରାଷ୍ଟ୍ରଭାବେ ଭାରତ ଭୁଟାନ ସହ ଏହାର ଭାଗିଦାରୀ ସମ୍ପର୍କକୁ ବଳବତ୍ତର ରଖି ତାହାର ବିକାଶ ଦିଗରେ କାର୍ଯ୍ୟ କରିବ ଭୂଟାନର ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଭାରତର ଏହି ମଲ୍ୟବାନ୍ ସମର୍ଥନପାଇଁ ଶ୍ରୀ ଟବ୍ଗୋ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଦେଶିକ ମନ୍ତ୍ରଶାଳୟ କହିଛି ଦୁଇ ନେତା ଦ୍ୱିପକ୍ଷୀୟ ଅର୍ଥନୈତିକ ସମ୍ପର୍କ ଓ ଜଳବିଦ୍ୟୁତ୍ କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଛନ୍ତି ଗୋୟଲ୍ ଭୁଟାନ୍ ରେଳ ତଥା କୋଇଲା ମନ୍ତ୍ରୀ ପିୟଷ ଗୋୟଲ୍ ଆଜି ନ୍ତଆଦିଲ୍ଲୀରେ ଭୁଟାନ୍ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ଟବ୍ଗେଙ୍କୁ ସାକ୍ଷାତ୍ କରିଛନ୍ତି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଉପରେ ସେମାନେ ଆଲୋଚନା କରିଛନ୍ତି ଲ କମିଶନ୍ ପୋଲ୍ସ୍ ଏକ ସଙ୍ଗରେ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ନିର୍ବାଚନ କରାଇବାର ସମ୍ଭାବନା ଉପରେ ଆଇନ କମିଶନ୍ ସମସ୍ତ କାତୀୟ ଓ ସ୍ୱୀକୃତିପ୍ରାପ୍ତ ରାଜ୍ୟସ୍ତରୀୟ ରାଜନୈତିକ ଦଳଗ୍ରଡ଼ିକ ସହ ଏକ ଦୂଇଦିନିଆ ବିଚାର ବିମର୍ଷ କରୁଛନ୍ତି

ତୃଣମୂଳ କଂଗ୍ରେସ ଏମ୍ପି କଲ୍ୟାଣ ବାନାଜ୍ରୀ ପ୍ରଥମେ ପହଞ୍ଚ କଥାବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି ଆଇନ କମିଶନ ଏକ ସଙ୍ଗରେ ନିର୍ବାଚନ ସାୟିଧାନିକ ଓ ନ୍ୟାୟିକ ଆଭିମୁଖ୍ୟ ଶୀର୍ଷକ ଆଲୋଚନାର ଚିଠା ପ୍ରସ୍ତୁତ କରିଛନ୍ତି ଓ ରାଜନୈତିକ ଦଳ ସାମ୍ବିଧାନିକ ବିଶେଷଜ୍ଞ ଅମଲାତନ୍ତ କର୍ମଚାରୀ ଶିକ୍ଷାବିତ୍ ତଥା ସର୍ବସାଧାରଣଙ୍କ ସମେତ ସମସ୍ତଙ୍କର ମତାମତ ଲୋଡ଼ିଛନ୍ତି

ଏକ ସଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ପ୍ରସ୍ତୁତ ଥିବାର ବାରମ୍ଭାର କହିଆସୁଛି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଙ୍ଗରେ ନିର୍ବାଚନ କରାଯିବା ସପକ୍ଷରେ ଯ୍ରକ୍ତି ବାଢ଼ି ଆସ୍ତଚ୍ଚନ୍ତି କୋର୍ଟ ଥର୍ଚ୍ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ନେତା ଶଶୀ ଥର୍ଚର୍ଙ୍କ ପତ୍ନୀ ସ୍ରନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ନିୟମିତ କାମିନ ମଞ୍ଜୁର କରିଛନ୍ତି

ଗୁରୁବାର ଦିନ ସେସନ୍ସ କୋର୍ଟ ଶ୍ରୀ ଥରୁର୍ଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଥିଲେ

ସେମାନଙ୍କ ମଧ୍ୟରୁ ଜଣକୁ ସେଠାରେ ମୁତୟନ ଥିବା ଲାଇଫ୍ଗାର୍ଡ଼ମାନେ ଉଦ୍ଧାର କରିଥିଲେ

ଶ୍ରୀ କୋବିନ୍ଦ୍ ଆଜି ଅପରାହୁରେ ଗୋଆ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ସମ୍ଭର୍ଦ୍ଧନା ସଭାରେ ସେ ଅଂଶଗ୍ରହଣ କରିବେ ଦିଲ୍ଲୀ ପେରିବା ପୂର୍ବରୁ ଆସନ୍ତାକାଲି ରାଷ୍ଟ୍ରପତି ପୁରୁଣା ଗୋଆସ୍ଥିତ ୟୁନେସ୍କୋ ଐତିହ୍ୟସ୍ଥଳୀ ବମ୍ ଜିସସ୍ଙ୍କ ବାସିଲିକା ଏବଂ ପାଣାଜୀ ନିକଟବର୍ତ୍ତୀ ମର୍ଦ୍ଦୋଲ୍ର ମଙ୍ଗୁଏସି ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଶ୍ରୀ କୋବିନ୍ଦ୍ଙ୍କର ଏହା ହେଉଛି ପ୍ରଥମ ଗୋଆ ଗସ୍ତ ରାମ ମାଧବ ଜେକେ ବିଦ୍ରୋହୀ ପିଡିପି ବିଧାୟକ ସହ ମିଶି ଜମ୍ମୁ କାଶ୍ମୀରରେ ସରକାର ଗଠନପାଇଁ ତାଙ୍କ ଦଳ ଉଦ୍ୟମ କରୁଥିବା ରିପୋର୍ଟକୁ ବିକେପି ସାଧାରଣ ସମ୍ପାଦକ ରାମ ମାଧବ ଆଜି ଖଣ୍ଡନ କରିଛନ୍ତି ଟ୍ୱିଟ୍ ଯୋଗେ ସେ କହିଛନ୍ତି ଶାନ୍ତି ସୁଶାସନ ଏବଂ ବିକାଶପାଇଁ ରାଜ୍ୟରେ ରାଜ୍ୟପାଳଙ୍କ ଶାସନ ଜାରି ରହିବା ବିକେପି ଚାହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା ପିଡିପି ବିଧାୟକମାନଙ୍କର ଏକ ବୂହତ୍ ଗୋଷୀ ସରକାର ଗଠନପାଇଁ ବିଜେପି ହାଇକମାଣ୍ଡ ଏବଂ ଦଳ ସହିତ ସମ୍ପର୍କରେ ଅଛନ୍ତି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିବା ବିଷୟକୁ ଟ୍ୱିଟ୍ କରିବା ପରେ ରାମମାଧବ ଏହି ମନ୍ତବ୍ୟ ଦେଇଛନ୍ତି ଗତମାସରେ ବିକେପି ମେଣ୍ଟ ସରକାରରୁ ଓହରି ଆସିବା ପରେ ସେଠାରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି

ଏଥିରେ କିୟୋତୋ ଏବଂ ୟାମାଗୁଚି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏବଂ ପ୍ରଶାସନଦ୍ୱାରା ସେହି ଅଞ୍ଚଳରେ ଭ୍ ସ୍କଳନର ସତର୍କ ସ୍ନଚନା ଜାରି କରାଯାଇଛି

ଫୁକୁଓକା ସାଗା ନାଗାସାକି ହିରୋସୀମା ଓ କାୟାମା ଡୋତୋରି ହିୟୋଗୋ ଏବଂ କ୍ୟଓତୋ ଅଞ୍ଚଳରେ ପାଶିପାଗ ବିଭାଗ ପକ୍ଷର୍ ଜରୁରୀକାଳୀନ ସତର୍କ ସ୍ୱଚନା କାରି କରାଯାଇଛି ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସେଠାରେ ଏବେ ଭୟଙ୍କର ବନ୍ୟା ଏବଂ ଭ୍ ସ୍କଳନର ବିପଭି ସୃଷ୍ଟି ହୋଇଛି ଯାହାଫଳରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ରହିଛି

ଭାରତୀୟ ଦୃତାବାସ ପକ୍ଷରୁ ପରିସ୍ଥିତି ଉପରେ ଅନବରତ ନକର ରଖାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ପ୍ରମ୍ରଖ ଅଧିକାରୀମାନଙ୍କ ସହ ନିରବଚ୍ଛିନ୍ଦ ସମ୍ପର୍କରେ ଥିଲେ ଏହି ସ୍ତାନାନ୍ତରଣ ପ୍ରକ୍ରିୟାରେ ନେପାଳ ସେନା ଉତ୍ତର ପ୍ରଦେଶ ସରକାର ଏବଂ ଭାରତୀୟ ରେଳବାଇ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ

ଫିଫା ଫିଫା ବିଶ୍ୱକପ୍ରେ ଆଜି ଅବଶିଷ୍ଟ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡ ସ୍ୱିଡେନ୍କୁ ଭେଟିବାର ଥିବାବେଳେ ସୋଚିଠାରେ ଆୟୋଜକ ରୁଷ୍ ଏବଂ କ୍ରୋଏସିଆ ମଧ୍ୟରେ ମୁକାବିଲା ହେବ

ଗତକାଲିର ଦୂଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ର ଫଳାଫଳ ପରେ ଆସନ୍ତା ମଙ୍ଗଳବାର ଦିନ ସେଣ୍ଟ୍ ପିଟର୍ସବର୍ଗଠାରେ ପ୍ରଥମ ସେମିଫାଇନାଲ୍ ରେ ପ୍ରାନ୍ସ ବେଲ୍କିୟମ୍କୁ ଭେଟିବ ବିଶ୍ୱକପ୍ ହାସଲପାଇଁ ପ୍ରମୁଖ ଦାବିଦାର ଦଳ ବ୍ରାଜିଲ୍ ଓ ଉରୁଗୁଏ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି